କ୍ୟାମ୍ପନିଂ ଆସନ୍ତା ରବିବାର ଦିନ ଅନୁଷ୍ଠିତ ହେବାକୁ ଥିବା ଷଷ୍ଠ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଲାଗି ପ୍ରଚାର ଆଜି ସନ୍ଧ୍ୟାରେ ଶେଷ ହେବ

ବିଭିନ୍ନ ରାଜନୈତିକ ଦଳର ଷ୍ଟାର୍ ପ୍ରଚାରକମାନେ ରୋଡ୍ ଶୋ' ର୍ୟାଲି ଓ ଜନସଭା ମାଧ୍ୟମରେ ଭୋଟରମାନଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ହରିଆଶାର ରୋହତକ ହିମାଚଳ ପ୍ରଦେଶର ମଣ୍ଡି ଓ ପଞ୍ଜାବର ହୋସିଆରପୁରଠାରେ ନିର୍ବାଚନ ସଭାରେ ଉଦ୍ବୋଧନ ଦେବେ ବିଜେପି ଅଧ୍ୟକ୍ଷ ଅମିତ ଶାହା ହିସାରର ବରୁୱାଲ ଓ ହରିଆଣାର ଚରଖି ଦାଦ୍ରିଠାରେ ନିର୍ବାଚନ ଅଭିଯାନରେ ସାମିଲ ହେବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆଜି ହିମାଚଳ ପ୍ରଦେଶ ଓ ଚଣ୍ଡିଗଡ଼ଠାରେ ବିଭିନ୍ନ ର୍ୟାଲିରେ ଯୋଗ ଦେବେ ସେହିପରି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ଉତ୍ତରପ୍ରଦେଶରେ ପ୍ରଚାର କରିବେ ଏମ୍ପି କ୍ୟାମ୍ପନିଂ ଷଷ୍ଠ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଲାଗି ମଧ୍ୟପ୍ରଦେଶରେ ପ୍ରଚାର କାର୍ଯ୍ୟ ସରଗରମ ହୋଇଛି ଏହି ପର୍ଯ୍ୟାୟରେ ଭୋପାଳ ଗ୍ୱାଲିୟର ଗୁନା ବିଦିଶା ସାଗର ରଜଗଦ ଭିଣ୍ଡ ଏବଂ ମୋରେନା ଲୋକସଭା ଆସନ ଲାଗି ଆସନ୍ତା ରବିବାର ଦିନ ମତଦାନ କରାଯିବ

ବିଜେପି ପକ୍ଷରୁ ରାଜ୍ୟସଭାପତି ରାକେଶ ସିଂହ ଆଜି ରାଜଗଡ଼ ଅଶୋକ ନଗର ଏବଂ ଗ୍ୱାଲିୟର୍ରେ ପ୍ରଚାର କରିବାକୁ ଥିବା ବେଳେ ସିନେ ତାରକା ଜୟପ୍ରଦା ଏବଂ ପୂର୍ବତନ ମନ୍ତ୍ରୀ ଫଗନ ସିଂହ କୁଲସ୍ତେ ବିଦିଶା ଭୋପାଳ ଗୁନ୍ନା ଓ ଭିଣ୍ଡଠାରେ ନିର୍ବାଚନ ସଭାଗୁଡ଼ିକୁ ସମ୍ବୋଧନ କରିବେ ସେଭଳି କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀ କମଲନାଥ ବରିଷ୍ଣ ନେତା ନବଜତ ସିଂହ ସିଦ୍ଧୁ ଦିଗ୍ବିକୟ ସିଂହ ଜ୍ୟୋର୍ତିଆଦିତ୍ୟ ସିକ୍ଷିଆ ମଧ୍ୟ ଆଜି ବିଭିନ୍ନ ସ୍ଥାନରେ ନିଜ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି ଇସି ରାହୁଲ ମଧ୍ୟପ୍ରଦେଶର ଶାହାଦଲରେ ଏକ ନିର୍ବାଚନ ସଭାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଦେଇଥିବା ଭାଷଣ ଓ ତତ୍ସଫ୍ରାନ୍ତୀୟ ନିର୍ବାଚନ ଆଚରଣ ସଂହିତା ଲଙ୍ଘନ ସଂପର୍କୀତ ନିର୍ବାଚନ କମିଶନଙ୍କ ନୋଟିସ୍ର ଉତ୍ତର ଦେବାକୁ କମିଶନ୍ ଶ୍ରୀ ଗାନ୍ଧିଙ୍କୁ ଅତିରିକ୍ତ ସମୟ ପ୍ରଦାନ କରିଛନ୍ତି

ଦିଲ୍ଲୀ ଇଲେକ୍ସନ୍ ଷଷ୍ଠ ପର୍ଯ୍ୟାୟ ଲୋକସଭା ନିର୍ବାଚନର ପ୍ରଚାର ଆଜି ଶେଷ ହେବାକୁ ଥିବା ବେଳେ ଦିଲ୍ଲୀରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ ଅନ୍ତିମ ପ୍ରଚେଷ୍ଟା ଜାରି ରହିଛି ତିନୋଟି ପ୍ରମୁଖ ରାଜନୈତିକ ଦଳର ଷ୍ଟାର୍ ପ୍ରଚାରକମାନେ ରୋଡ୍ ଶୋ' ସାଧାରଣ ସଭା ତଥା ଘରକୁ ଘର ବୁଲି ଆଜି ଶେଷ ପ୍ରଚାର କରିବେ

ରାଜ୍ୟ ପୁଲିସ୍ର ଅତିରିକ୍ତ ମହାନିର୍ଦ୍ଦେଶକ ନବଦୀପ ସିଂହ ବିର୍କ୍ ଚଣ୍ଡିଗଡ଼ଠାରେ ଏହି ସୂଚନା ଦେଇଛନ୍ତି

ନିର୍ବାଚନ ଯୋଗୁଁ ଆନ୍ତଃରାଜ୍ୟ ସୀମାଗୁଡ଼ିକୁ ସମ୍ପୂର୍ଣ୍ଣ ରୂପେ ସିଲ୍ କରାଯିବା ସହ ପଡ଼ୋଶୀ ରାଜ୍ୟର ପୁଲିସ୍ କର୍ତ୍ତୃପକ୍ଷଙ୍କ ସହ ସମ୍ପର୍କ ସ୍ଥାପନ କରାଯାଇଛି

ମିଳିଥିବା ସୂଚନା ଅନୁଯାୟୀ ଆନ୍ତର୍ଜାତିକ ସୀମା ନିକଟରେ ସମ୍ପୂକ୍ତ ବ୍ୟକ୍ତିଙ୍କର ଗତିବିଧି ସନ୍ଦେହ ଜନକ ହେବାରୁ ବିଏସ୍ଏଫ୍ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ପ୍ରାଥମିକ ତଦନ୍ତରୁ କ୍ଷଣାପଡ଼ିଛି ଯେ ସମ୍ପୃକ୍ତ ବ୍ୟକ୍ତି ଜଣକ ହେଉଛନ୍ତି ପାକିସ୍ତାନର ସାକେରଗଡ଼ ଜିଲ୍ଲାର ମହମ୍ମଦ ଅଫ୍ଜଲ ସୁରକ୍ଷା କର୍ମୀମାନେ ତାଙ୍କ ନିକଟରୁ ଦୁଇଟି ମୋବାଇଲ୍ ଫୋନ୍ ଓ ଗୋଟିଏ ଡାଟା କାର୍ଡ଼ କବତ କରିଛନ୍ତି ଅଧିକ ପଚରାଉଚରା ଲାଗି ଆଫଜଲକୁ ପୁଲିସ୍କୁ ହସ୍ତାନ୍ତର କରାଯାଇଛି ଆନ୍ତର୍ଜାତିକ ସୀମା ଅତିକ୍ରମ କରିବା ପଛରେ ଅଫଜଲଙ୍କର କ'ଣ ଉଦ୍ଦେଶ୍ୟ ଥିଲା ସେ ସମ୍ପର୍କରେ ଅଧିକ ତଥ୍ୟ ଉନ୍କୋଚନ କରିବା ଲାଗି ପୁଲିସ୍ ପକ୍ଷରୁ ତଦନ୍ତ ଜାରି ରହିଛି

ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ ବିଚାରପତି ଏସ୍ଏ ବୋବଡ଼େ ଡିୱାଇ ଚନ୍ଦ୍ରଚୂଡ଼ ଅଶୋକ ଭୂଷଣ ଓ ଏସ୍ ଅବଦୁଲ୍ ନଜିରଙ୍କୁ ନେଇ ଗଠିତ ପାଞ୍ଚ କଣିଆ ସାୟିଧାନିକ ବେଞ୍ଚ୍ ଏହି ମାମଲାର ଶୁଣାଣି କରିବେ ଏହି ମାମଲାର ଅପୋଷ ସମାଧାନ ଲାଗି ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶରେ ଏକ ମଧ୍ୟସ୍ଥି ପ୍ୟାନେଲ୍ ଗଠନ କରାଯାଇଛି ସୁପ୍ରିମ୍କୋର୍ଟର ପୂର୍ବତନ ବିଚାରପତି ଫକୀର ମହମ୍ମଦ ଇବ୍ରାହିମ୍ କାଲିଫୁଲ୍ଲାଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ପ୍ୟାନେଲ୍ରେ ଧର୍ମଗୁରୁ ଶ୍ରୀ ଶ୍ରୀ ରବିଶଙ୍କର ଓ ବରିଷ୍ଣ ଆଇନ୍ଜୀବୀ ଶ୍ରୀରାମ ପଞ୍ଚୁ ସଦସ୍ୟ ଅଛନ୍ତି ସୁପ୍ରିମ୍କୋର୍ଟ ପୂର୍ବରୁ କହିଥିଲେ ଯେ ଏହି ମଧ୍ୟସ୍ଥି ପ୍ରକ୍ରିୟା ଏକ ସପ୍ତାହ ମଧ୍ୟରେ ଆରମ୍ଭ ହେବ ପ୍ୟାନେଲ୍ ନିଜ କାର୍ଯ୍ୟ ପ୍ରକ୍ରିୟାକୁ କ୍ୟାମେରା ଦ୍ୱାରା ରେକର୍ଡିଂ କରାଇ ଆଠ ସପ୍ତାହ ମଧ୍ୟରେ ସମ୍ପନ୍ନ କରିବେ ପ୍ୟାନେଲ୍ ଏହି ପ୍ରକ୍ୟିୟାର ଅଗ୍ରଗତି ସମ୍ପର୍କରେ ଚାରି ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ମଧ୍ୟ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି ରଷିଆ ଇରାନ୍ ସାଙ୍କସନ୍ ଇରାନ୍ର ଖଣି ଶିଳ୍ପ ଉପରେ ଆମେରିକା ପକ୍ଷରୁ ଲଗାଯାଇଥିବା ନୃତନ କଟକଣାକୁ ରୁଷିଆ ପ୍ରତ୍ୟାଖ୍ୟାନ କରିଛି ଉଭୟ ଦେଶ ଆଲୋଚନା ମାଧ୍ୟମରେ ସେମାନଙ୍କର ଆଶବିକ ଚୁକ୍ତି ସମ୍ପର୍କରେ ବୁଝାମଣା କରନ୍ତୁ ବୋଲି ରୁଷ ଆହ୍ନାନ କରିଛି ରୂଷର ବୈଦେଶିକ ମନ୍ତ୍ରଶାଳୟ ପକ୍ଷରୁ ଜାରି ଏକ ଇସ୍ତାହାରରେ କୁହାଯାଇଛି ଯେ ଆମେରିକା ପକ୍ଷରୁ ଇରାନ୍ ଉପରେ ଲଗାଯାଇଥିବା ବାସନ୍ଦ ସେ ଦେଶର ଖଣି ଶିଳ୍ପ ଉପରେ କୁ ପ୍ରଭାବ ପକାଉଥିବା ଦୃଷ୍ଟିରୁ ଏହାକୁ କଡ଼ା ଭାଷାରେ ସମାଲୋଚନା କରାଯାଇଛି ଏ ସମ୍ଭନ୍ଧିତ ଉପୁଜିଥିବା ସମସ୍ୟାକୁ ଉଭୟ ଦେଶ ଆଲୋଚନା ମାଧ୍ୟମରେ ସମାଧାନ କରନ୍ତୁ ବୋଲି ରୁଷ ଆଶା ପ୍ରକାଶ କରିଛି ଇତିମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କହିଛନ୍ତି ଯେ ତାଙ୍କ ଦେଶ ଇରାନ୍ ନେତୃବର୍ଗଙ୍କ ସହିତ ଆଲୋଚନା କରିବା ପାଇଁ ପ୍ରସ୍ତୁତ ଅଛି

ଫନି ପ୍ରଭାବିତ ଲୋକମାନଙ୍କୁ ସବୁ ପ୍ରକାରର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ଗ୍ରାମ କଲ୍ୟାଣ ସମିତିର ସହାୟତା ନେଉଛନ୍ତି ଇତିମଧ୍ୟରେ ଓଡ଼ିଶାର ପଶ୍ଚିମାଞ୍ଚଳ ଜିଲ୍ଲାଗୁଡ଼ିକରେ ଗ୍ରୀଷ୍ମ ଲହରି ଯୋଗୁଁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି

ଅସହ୍ୟ ତାତି ସହିତ ପାନୀୟ ଜଳର ସଂକଟ ପରିସ୍ଥିତିକୁ ଅସମ୍ଭାଳ କରିଛି ଭୁବନେଶ୍ୱର ପାଣିପାଗ କାର୍ଯ୍ୟାଳୟ ସ୍ତ୍ରରୁ ଜଣାପଡ଼ିଛି ଯେ ଆସନ୍ତା କିଛି ଦିନ ଧରି ରାଜ୍ୟରେ ଗ୍ରୀଷ୍ମ ଲହରି ଜାରି ରହିବ ଟ୍ରମ୍ ଚୀନ୍ ଟ୍ରେଡ୍ ଆମେରିକା ଓ ଚୀନ୍ ମଧ୍ୟରେ ବ୍ୟାବସାୟିକ ଉତ୍ତେଜନା ପରିପ୍ରେକ୍ଷୀରେ ଆଲୋଚନା ଲାଗି ଚୀନ୍ ପ୍ରସ୍ତୁତ ହେଉଥିଲା ବେଳେ ଉଭୟ ଦେଶ ମଧ୍ୟରେ ବାଶିଜ୍ୟିକ ବୁଝାମଣା ସଫଳ ହେବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଚ ଟ୍ରମ୍ପ୍ ଆଶାବ୍ୟକ୍ତ କରିଛନ୍ତି ଚୀନ୍ର ଅନେକଗୁଡ଼ିଏ ସାମଗ୍ରୀ ଉପରେ ଆମେରିକା ଟିକସ ଲାଗୁ କରିଥିବାରୁ ଏହାକୁ ଚୀନ୍ ବିରୋଧ କରୁଛି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଓ୍ୱାଶିଂଟନ୍ଠାରେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ତାଙ୍କୁ ଚୀନ୍ର ରାଷ୍ଟ୍ରପତି ସି ଜିନ୍ ପିଙ୍ଗ୍ଠାରୁ ଏକ ଚିଠି ମିଳିଛି ଓ ସେ ମଧ୍ୟ ପରେ ଜିନ୍ ପିଙ୍ଗ୍ଙ୍କ ସହ ଫୋନ୍ ଯୋଗେ କଥାହେବେ

ତେବେ ଏହି ବିସ୍ଫୋରଣ ପାଇଁ କୌଣସି ସଂଗଠନ ନିଜକୁ ଦାୟି କରି ନାହାନ୍ତି ସୁଟିଂ ଭାରତୀୟ ବନ୍ଧୁକ ଚାଳନା କ୍ରୀଡ଼ାର ଉଦିୟମାନ ମହିଳା ତାରକା ଗାନେମତ୍ ଶେଙ୍ଖୋ ସାଉଥ୍ କୋରିଆର ଛାଙ୍ଗୋନ୍ଠାରେ ଆୟୋଜିତ ବିଶ୍ୱ ବନ୍ଧୁକ ଚାଳନା ସଂଗଠନର ଏକ ପ୍ରତିଯୋଗିତାରେ ତୂତୀୟ ସ୍ଥାନ ଅଧିକାର କରିଛନ୍ତି